ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୋଆର ତିନୋଟି ବିଧାନସଭା ଆସନ ଓ ଗୁଜରାତର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହେବ ପିଏମ୍ ରୁଦ୍ରପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଉତ୍ତରାଖଣ୍ଡରେ ଯୋଗାଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି ରୁଦ୍ରପୁରଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଋଷିକେଶ ଓ କର୍ଣ୍ଣପ୍ରୟାଗ ମଧ୍ୟରେ ସବୁଦିନିଆ ସଡ଼କ ସଂଯୋଗ ଓ ରେଳ ସଂଯୋଗ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ରାଜ୍ୟରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥାର ଅଭାବ ଓ ବିକାଶ ନ ହେବା ପାଇଁ ସେ ପୂର୍ବର କଂଗ୍ରେସ ସରକାରଙ୍କର ଦୋଷାରୋପ କରିଛନ୍ତି ଏହା ଯୋଗୁଁ ପାହାଡ଼ିଆ ଅଞ୍ଚଳର ଲୋକମାନେ ଅନ୍ୟତ୍ର ଚାଲିଯାଇଥିବାର ସେ କହିଛନ୍ତି ରାଜ୍ୟର ଚାରିଧାମ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟକୁ ସେ ସୈନିକ ଧାମ ବୋଲି ବିବେଚନା କର୍ତ୍ଛନ୍ତି କାରଣ ଉତ୍ତରାଖଣରୁ ସର୍ବାଧିକ ସଂଖ୍ୟକ ଯବାନ ଓ ଅବସରପ୍ରାପ୍ତ ସୈନ୍ୟ ରହିଛନ୍ତି

ପିଏମ୍ ମେରଟ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର କେବଳ ଭାଷଣ ନ ଦେଇ ନିର୍ଣ୍ଣାୟକ ପଦକ୍ଷେପମାନ ଗ୍ରହଣ କରିଛି ଆଜି ଅପରାହୁରେ ମେରଟ୍ରେ ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରି ଶ୍ରୀ ମୋଦି କହିଛନ୍ତି ଦେଶର ଏଭଳି କୌଣସି ସମାଜ ନାହିଁ ଓ କୌଣସି ସ୍ଥାନ ନାହିଁ ଯେଉଁଠି ସରକାରଙ୍କର ବିକାଶ ପହଞ୍ଚି ନାହିଁ ସେ କହିଛନ୍ତି ସରକାର ସବ୍ କା ସାଥ୍ ସବ୍ କା ବିକାଶ ଭିଜନ୍ ସହ କାର୍ଯ୍ୟ କରୁଛନ୍ତି ଓ ନବଭାରତର ଗଠନ ପାଇଁ ଅଗ୍ରସର ହୋଇଛନ୍ତି ବିରୋଧୀ ଦଳଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ପାର୍ଟି ଦେଶର ବିକାଶ ପାଇଁ କାର୍ଯ୍ୟ କରୁଥିବାବେଳେ ବିରୋଧୀ ଦଳଗୁଡ଼ିକ ପାଖରେ କୌଣସି ସ୍ୱଷ୍ଟ ନୀତି ନାହିଁ ଏସ୍ପି ବିଏସ୍ପି ମେଷ୍ଟକୁ ସୁବିଧାବାଦୀ ରାଜନୀତି ବୋଲି ଦର୍ଶାଇ ଶ୍ରୀ ମୋଦି କହିଛନ୍ତି ଲୋକମାନେ ଯଦି ସେମାନଙ୍କୁ ଭୋଟ୍ ଦିଅନ୍ତି ତେବେ ଉତ୍ତରପ୍ରଦେଶରେ ପୁଣି ଅପରାଧ ବୃଦ୍ଧି ପାଇବ ଓ ଲୋକଙ୍କର ବିକାଶ ହୋଇପାରିବ ନାହିଁ ନିଜକୁ ଚୌକିଦାର ବୋଲି ବର୍ଷନା କରି ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ଗରିବ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ପ୍ରତ୍ୟେକ ନାଗରିକଙ୍କୁ ଏକ ବ୍ୟାଙ୍କ୍ ଜମା ଖାତା ଯୋଗାଇଛି ଏସ୍ପି ଲିଷ୍ଟ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଆଉ ପାଞ୍ଚ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି ସେମାନେ ମୋରାଦାବାଦ ବରେଲି ଉନାଓ ଝାନ୍ସୀ ଓ କୃଷିନଗରର୍ତ୍ତ ନିର୍ବାଚନ ଲଢିବେ

ପ୍ରିୟଙ୍କା କ୍ୟାମ୍ପେନ୍ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ବାଡ୍ରା ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ପାଇଁ ତିନି ଦିନ ଗସ୍ତରେ ଯାଇଛନ୍ତି ଆଜି ସେ ରାୟବରେଲିଠାରେ ପାର୍ଟି କର୍ମୀମାନଙ୍କୁ ସାକ୍ଷାତ କରିଛନ୍ତି ଆଜି ସକାଳୁ ବୁଥ୍ କର୍ମୀମାନଙ୍କ ସହ ସେ ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେଇଥିଲେ ଓ ଏହି ବୈଠକ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବାର ଅନୁମାନ କରାଯାଉଛି ଆସନ୍ତାକାଲି ସେ ଫୈଜାବାଦ୍ ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ ଜେଟଲୀ କାଶ୍ୱୀର କେନ୍ଦ୍ରମନ୍ତ୍ରୀ ଅ ଅରୁଣ ଜେଟଲୀ କହିଛନ୍ତି କାଶ୍ମୀର ଉପତ୍ୟକାରେ ଆଇନ୍କାନ୍ରନ୍ ଲାଗ୍ର କରାଯାଉଛି ଓ ଲୋକମାନଙ୍କ ଶାନ୍ତି ଓ ନିରାପତ୍ତାକୃ ନିଶ୍ଚିତ କରାଯାଉଛି

ସେ କହିଛନ୍ତି ଏନ୍ଆଇଏ ସନ୍ତାସବାଦୀମାନଙ୍କୁ ପାଣ୍ଠି ଯୋଗାଣ ଉପରେ ଗତ କିଛି ମାସ ଧରି ଚଢ଼ଉ କରୁଛି ଓ ରାଜ୍ୟରେ ବହୁ ସଂଖ୍ୟାରେ ଉଗ୍ରବାଦୀମାନେ ନିପାତ ହେବାରେ ଲାଗିଛନ୍ତି ସେ କହିଛନ୍ତି ବହୁ ବିକାଶମ୍ଭଳକ ପ୍ରକଳ୍ପ ଆରମ୍ଭ କରାଯାଇଛି ଓ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ସେ କହିଛନ୍ତି ଜାମ୍ମୁ କାଶ୍ମୀରରେ ଅଣାଯାଇଥିବା ସାମଜିକ ଅର୍ଥନୈତିକ ପରିବର୍ତ୍ତନକୁ ରାଜ୍ୟର ଜନସାଧାରଣ ସ୍ୱାଗତ କରୁଛନ୍ତି

ଏହାଯୋଗୁଁ ସେମାନେ ଅର୍ଥନୈତିକ ବିକାଶ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ଓ ଚାକିରିର୍ ବଞ୍ଚିତ ହୋଇଛନ୍ତି କାମ୍ମ କାଶ୍ୱୀର ଉପରେ କବାହାରଲାଲ ନେହେର୍ଙ୍କ ଭିଜନ ଠିକ୍ ନ ଥିଲା ବୋଲି ସେ କହିଛନ୍ତି ବିଜେପି ଆପ୍ ଫତେଗଡ଼ର ଉପସ୍ଥିତ ଏମ୍ପି ହରିନ୍ଦର ସିଂହ ଖଲସା ଆଜି ବିଜେପିରେ ଯୋଗ ଦେଇଛନ୍ତି

ବିଜେପି ଆର୍ଜେଡି ଝାଡ଼ଖଣ୍ଡର ପୂର୍ବତନ ଆର୍ଜେଡି ଏମ୍ଏଲ୍ଏ ଗିରିନାଥ ସିଂହ ବିଜେପିରେ ଯୋଗଦେଇଛନ୍ତି ଏହି ଅବସରରେ ସେଠାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ବିଜେପି ଅମିତ ଶାହା ବିଜେପି ସଭାପତି ଅମିତ ଶାହା କହିଛନ୍ତି ପାର୍ଟି ଆସାମକୁ ଅନୁପ୍ରବେଶ ମୁକ୍ତ କରିବ ଆସାମ ଗଣପରିଷଦ ପାଇଁ ସେ କାଳିଆବୋର୍ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ରାଜ୍ୟର ବିଜେପି ସରକାର କାଜିରଙ୍ଗାରୁ ବେଆଇନ୍ ଭାବେ ବାସ କରୁଥିବା ଲୋକଙ୍କୁ ଖାଲି କରିଥିବାର ସେ କହିଛନ୍ତି କଂଗ୍ରେସ ଭୋଟ୍ ପାଇବା ପାଇଁ ବେଆଇନ୍ ଦେଶାନ୍ତରିତ ଲୋକମାନଙ୍କୁ ରହିବାକୁ ଦେଇଥିବାର ସେ ଦୋଷାରୋପ କରିଛନ୍ତି

କୃଷକମାନେ ସେମାନଙ୍କ ଉତ୍ପାଦିତ ପଦାର୍ଥ ବିକ୍ରି କରିବା ପାଇଁ ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ପାର୍ଟି ପ୍ରତିଶ୍ରତି ଦେଇଛି

ନ୍ନଆଦିଲ୍ଲୀରେ ପାର୍ଟିର ନିର୍ବାଚନ ଇସ୍ତାହାର କାରି କରି ପାର୍ଟି ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଅନୁସୂଚୀତ କାତି ଓ ଉପଜାତି ପାଇଁ ଚାକିରି ଶିକ୍ଷାନୁଷ୍ଠାନ ଓ ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ତାଙ୍କ ପାର୍ଟି ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ଏକ ତୂତୀୟାଂଶ ସ୍ଥାନ ସଂରକ୍ଷଣ ରଖିବ

କର୍ଣ୍ଣାଟକ ଆଟି ଡିପାର୍ଟମେଣ୍ଟ ଆୟକର ବିଭାଗ କହିଛି କର୍ଷ୍ଣାଟକରେ ଠିକାଦାର ଓ ସେମାନଙ୍କର ସହଯୋଗୀମାନଙ୍କ ଉପରେ ଆୟକର ଚଢ଼ଉ ବିଶ୍ୱସନୀୟ ତଥ୍ୟକୁ ଭିତ୍ତି କରି କରାଯାଉଛି ଏକ ପ୍ରେସ୍ ବିଜ୍ଞପ୍ତିରେ ଆୟକର ବିଭାଗ କହିଛି କୌଣସି ଏମ୍ପି ଏମ୍ଏଲ୍ଏ କିୟା ମନ୍ତ୍ରୀଙ୍କ ଘରେ ଏପର୍ଯ୍ୟନ୍ତ ଖାନତଲାସୀ କରାଯାଇ ନାହିଁ କର୍ଷ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ତାଙ୍କ ସହ କଡ଼ିତ ଲୋକମାନଙ୍କ ଘରେ କରାଯାଉଥିବା ଆୟକର ଚଢ଼ଉ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିବୃତ୍ତି ଦେବା ପରେ ଆୟକର ବିଭାଗ ଏହି ସ୍ୱଷ୍ଟିକରଣ ଦେଇଛି ଟିକସ ଫାଙ୍କୁଥିବା ବ୍ୟକ୍ତିମାନଙ୍କୁ ଧରିବାରେ ସମସ୍ତଙ୍କର ସହଯୋଗ ଲୋଡ଼ି ଆୟକର ବିଭାଗ ଏହାର କାର୍ଯ୍ୟକୁ ରାଜନୈତିକ ରୂପ ଦେବା ଅତିରଞ୍ଜିତ କରିବା କିମ୍ବା ବ୍ୟକ୍ତିଗତ ସ୍ତରରେ ଗ୍ରହଣ ନ କରିବାକୁ କହିଛି

ସେ ପର୍ଯ୍ୟନ୍ତ ତାଙ୍କୁ ଗିରଫ୍ ହେବାରୁ ସୁରକ୍ଷା ପ୍ରଦାନ କରାଯାଇଛି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ରବର୍ଟ ବାଡ୍ରାଙ୍କୁ ହାଜତରେ ଜେରା କରିବା ପାଇଁ ଅନୁମତି ଲୋଡ଼ିଥିଲା ବାଡ୍ରାଙ୍କୁ ଗତକାଲି ପର୍ଯ୍ୟନ୍ତ ଗିରଫ୍ ହେବାରୁ ମଧ୍ୟବର୍ତ୍ତୀକାଳୀନ ସ୍ତରକ୍ଷା ପ୍ରଦାନ କରାଯାଇଥିଲା

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ରାତି ଆଠଟା ବେଳେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଓ ମୁମ୍ୟାଇ ଇଣ୍ଡିଆନ୍ସ ମଧ୍ୟରେ ବେଙ୍ଗାଲ୍ରରଠାରେ ମ୍ୟାଚ୍ ଖେଳାଯିବ